ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସନ୍ଧ୍ୟାରେ ଭର୍ଚୁଆଲ୍ ଗ୍ଲୋବାଲ୍ ଇନ୍ଭେଷ୍ଟର ରାଉଣ୍ଡ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି କରୋନା ମହାମାରୀ ସମୟରେ ଭାରତ ଯେଉଁ ଶକ୍ତି ଓ ସାହସର ସହିତ ଲଢ଼େଇ କରିଛି ତାହା ବିଶ୍ୱବାସୀଙ୍କୁ ଅଛପା ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ସଂକଟ ସମୟରେ ଭାରତୀୟମାନେ ନିଜର ସାମଗ୍ରୀକ ଦାୟିତ୍ୱ ଏବଂ ଜାତୀୟ ଏକତା ପ୍ରଦର୍ଶନ ସ୍ୱର୍ପ ଏକ ନବସୂଜନ ସୃଷ୍ଟି କରିଛନ୍ତି ବିଶ୍ୱର ଅଗ୍ରଣୀ ନିବେଶକ ଭାରତୀୟ ବ୍ୟାବସାୟିକ ନେତୃବର୍ଗ ଏବଂ ଆର୍ଥିକ ବଜାର ନିୟନ୍ତ୍ରଣକମାନଙ୍କର ସର୍ବୋଚ୍ଚ ନୀତିନିର୍ଦ୍ଧାରକ ମାନେ ଏହି ରାଉଣ୍ଡ ଟେବୁଲ୍ ବୈଠକରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସମ୍ବୋଧିତ କରି କହିଥିଲେ ଆତ୍କ ନିର୍ଭର ହେବା କ୍ଷେତ୍ରରେ ଭାରତର ପ୍ରୟାସ କେବଳ ଏକ ଦୂରଦୃଷ୍ଟି ନୁହେଁ ବରଂ ଏହା ଏକ ସୁଚିନ୍ତିତ ଅର୍ଥନୈତିକ ରଶନୀତି ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦକ ଶକ୍ତି ଭାବେ ଗଢ଼ିତୋଳିବା ଦିଗରେ ଆମ ବ୍ୟାବସାୟିକ ସାମର୍ଥ୍ୟ ଏବଂ ଦକ୍ଷତାର ପୂର୍ଣ୍ଣ ବିନିଯୋଗ କରାଯାଉଛି ବୋଲି ପ୍ରଧାନମନ୍ତୀ କହିଛନ୍ତି ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଦେଶୀୟ ଜ୍ଞାନକୌଶଳ ସହାୟତାରେ ଭାରତ ତା'ର ବିପ୍ରଳ ମାନବ ସମ୍ଭଳ ଓ ସେମାନଙ୍କ ପ୍ରତିଭାକୁ ଉପଯୋଗ କରି ବିଶ୍ୱ ବିକାଶରେ ସହଯୋଗ କରିବାକ୍ ଲକ୍ଷ୍ୟ ରଖିଛି ନିବେଶକମାନେ ସେହି କମ୍ପାନୀରେ ନିବେଶ କରୁଛନ୍ତି ଯେଉଁଠି ଅଧିକ ସ୍ୱଚ୍ଛ ଏବଂ ଉଚ୍ଚ ଦାୟିତ୍ୱବୋଧ ରହିଛି ଭାରତ ଏ କ୍ଷେତ୍ରରେ ସବ୍ରଠାର୍ତ ଆଗରେ ରହିଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଅଭିବୃଦ୍ଧିର ପଥ ଅନୁସରଣ କରିବାରେ ବିଶ୍ୱାସ କରେ ଏହି ଅବସରରେ ଭାରତୀୟ ଗଣତନ୍ତ୍ର ଜନସଂଖ୍ୟା ଚାହିଦା ଏବଂ ବିବିଧତା ପ୍ରସଙ୍ଗରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଗୋଟିଏ ସ୍ଥାନରେ ଏକାଧିକ ବ୍ୟବସ୍ଥାର ସମ୍ମେଳନ ଘଟିଛି ସେ କହିଛନ୍ତି ଏଠାରେ ବିକାଶ ବହ୍ମୁଖୀ ଏବଂ ସମସ୍ତଙ୍କ ଆବଶ୍ୟକତା ପୂରଣ କରିବାରେ ଭାରତୀୟ ବକାର ସମର୍ଥ ଅଟେ ଖୁବ୍ ଶୀଘ୍ର ଦେଶର କୃଷି କ୍ଷେତ୍ରରେ ଆସିଥିବା ସଂସ୍କାର କୃଷକମାନଙ୍କୁ ନୃତନ ଜ୍ଞାନକୌଶଳ ଓ ଆଧୁନିକ ପ୍ରକ୍ରିୟା ସହ ଯୋଡ଼ିପାରିବ ଯାହାଫଳରେ ଭାରତ ଖୁବ୍ ଶୀଘ୍ର ଏକ କୃଷି ରପ୍ତାନୀ ହବ୍ ଭାବରେ ବିଶ୍ୱରେ ପ୍ରତୀୟମାନ ହେବ ବୋଲି ସେ କହିଛନ୍ତି ନିକ ସମ୍ଭୋଧନରେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି ଯଦି ଆପଣ ଭରସା ଯୋଗ୍ୟ ଫଳ ଚାହୁଁଛନ୍ତି ଗଣତାନ୍ତିକ ଉପାୟରେ କିଛି କରିବାକୁ ଚାହୁଁଛନ୍ତି ଅଥବା ଅଭିବୃଦ୍ଧି ସହ ସ୍ଥିରତା ଚାହୁଁଛନ୍ତି ଏହିସବୁ କ୍ଷେତ୍ରରେ ଭାରତ ହିଁ ଏକମାତ୍ର ବିକ୍ସ

ଅର୍ଥ ମନ୍ତ୍ରଣାଳୟ ଏବଂ ଜାତୀୟ ନିବେଶକାରୀ ଓ ଭିତ୍ତିଭୂମି ପାଣ୍ଠି ପକ୍ଷରୁ ଏହି ଭର୍ଚ୍ଚଆଲ୍ ଗ୍ଲୋବାଲ୍ ଇନ୍ଭେଷ୍ଟର ରାଉଣ୍ଡ୍ ଟେବ୍ରଲ୍ ବୈଠକର ଆୟୋଜନ କରାଯାଇଥିଲା ଏହି ବୈଠକରେ ବିଶେଷକରି ପ୍ରମୁଖ ନିବେଶକାରୀ ସଂସ୍ଥା ପ୍ରମୁଖ ଭାରତୀୟ ବ୍ୟବସାୟୀ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନୀତି ନିର୍ଦ୍ଧାରକ ଏବଂ ଅର୍ଥନୈତିକ ବଜାର ନିୟନ୍ତକମାନଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଏହି ବୈଠକରେ ଉପସ୍ଥିତ ଥିଲେ ବିହାର ଇଲେକ୍ସନ୍ ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେଉଥିବାକୁ ଯାଉଥିବାବେଳେ ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି

ଆସନ୍ତାକାଲି ସୀମାଞ୍ଚଳ କୋଶି ତିର୍ହ୍ଟ୍ ଏବଂ ମିଥିଳାଞ୍ଚଳ ଆଦି ଜିଲ୍ଲାରେ ମତଦାନ ଅନୁଷ୍ଠିତ ହେବ ସେହିଦିନ ମଧ୍ୟ ବାଲ୍ସିକୀ ନଗର ସଂସଦୀୟ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ

ଗତକାଲି ପ୍ରଚାରର ଶେଷ ଦିନରେ ପ୍ରମୁଖ ରାଜନୈତିକ ଦକ ବିଜେପି ଆର୍ଜେଡି ଏବଂ କଂଗ୍ରେସର ତ୍ରୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟ ଜୋର୍ଦାର୍ କରିଥିଲେ

ଏହି ଭର୍ଚୁଆଲ୍ ଦ୍ୱିପାକ୍ଷିକ ସମ୍ମିଳନୀ ଦୁଇ ନେତାଙ୍କୁ ପ୍ରମୁଖ ଆନ୍ତର୍ଜାତିକ ପ୍ରସଙ୍ଗ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବାପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରିବ ଏହି ଅବସରରେ ଉଭୟ ସରକାର ଏବଂ ଘରୋଇ କ୍ଷେତ୍ରରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି କର୍ମାନୀ ବେଲ୍ଜିୟମ୍ ଇଂଲଣ୍ଡ ଏବଂ ଫ୍ରାନ୍ସ ପରେ ୟୁରୋପୀୟ ସଂଘରେ ଇଟାଲୀ ଭାରତର ପଞ୍ଚମ ବୃହତ୍ ବ୍ୟାବସାୟିକ ସହଯୋଗୀ

ଫ୍ୟାଶନ୍ ଏବଂ ବସ୍ତ୍ର ବୟନ ଶିଳ୍ପ ଏବଂ ବୟନଶିଳ୍ପ ଯନ୍ତ୍ରାଂଶ ରାସାୟନିକ କ୍ଷେତ୍ରରେ ଭିଭିମି ଉନ୍ନୟନ ଆଦି କ୍ଷେତ୍ରରେ ଏହିସବୁ କମ୍ପାନୀ କାର୍ଯ୍ୟ କରୁଛନ୍ତି ଅନେକ ଭାରତୀୟ କମ୍ପାନୀ ମଧ୍ୟ ଇଟାଲୀରେ ସକ୍ରିୟତାର ସହ କାର୍ଯ୍ୟ କରୁଛନ୍ତି

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ପ୍ରତିଷ୍ଠାନର ଡୋଗ୍ରା ହଲ୍ରେ ଏହି ସମାରୋହ ଅନୁଷ୍ଠିତ ହେଉଥିବାବେଳେ ଖୁବ୍ ସୀମିତ ଉପସ୍ଥାନ ରହିବ ଅନ୍ଲାଇନ୍ ୱେବ୍ କାଷ୍ଟ ମାଧ୍ୟମରେ ସମାରୋହର ସମସ୍ତ କାର୍ଯ୍ୟକ୍ରମ ପ୍ରତ୍ୟେକ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକ ଏବଂ ନିମନ୍ତିତ ଅତିଥିମାନଙ୍କ ପାଇଁ ଉପଲହ୍ଧ ହେବ ଇଣ୍ଡିଆ ଓପେକ୍ ଭାରତ ଓପେକ୍ ଚତୁର୍ଥ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଭାରତରେ ପୁଞ୍ଜିନିବେଶ କରିବାପାଇଁ ଓପେକ୍ ସଦସ୍ୟ ରାଷ୍ଟ୍ରମାନଙ୍କୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମନ୍ତଣ କରିଛନ୍ତି ଉର୍ଜା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ଓପେକ୍ ମହାସଚିବ ମହମ୍ମଦ ବାର୍କିଶ୍ଡୋ ଉଚ୍ଚ ପ୍ରଶଂସା କରିଛନ୍ତି ଉର୍ଜା କ୍ଷେତ୍ରରେ ଭାରତକୁ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି

ଆଇପିଏଲ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍ର ଫାଇନାଲ୍ରେ ପ୍ରବେଶ କରିଛି